ପିଏମ୍ ମାଲ୍ଦୀପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାଳଦ୍ଧୀପରେ ରାଜନୈତିକ ପ୍ରକ୍ରିୟା ପୁନଃ ଆରମ୍ଭ କରିବା ପାଇଁ ଆହ୍ୱାନ ଜଣାଇଛନ୍ତି ମାଳଦ୍ୱୀପ ସରକାର ଖୁବ୍ଶୀଘ୍ର ରାଜନୈତିକ ପ୍ରକ୍ରିୟା ପୁନଃ ଆରମ୍ଭ କରିବେ ଏବଂ ନ୍ୟାୟପାଳିକା ସମେତ ଗଣତାନ୍ତ୍ରିକ ପ୍ରତିଷ୍ଠାନଗୁଡ଼ିକୁ ସ୍ୱାଧୀନ ନିରପେକ୍ଷ ଓ ସ୍ପଚ୍ଛ ଭାବେ କାର୍ଯ୍ୟ କରିବା ପାଇଁ ଅନୁମତି ଦେବେ ବୋଲି ଶ୍ରୀ ମୋଦି ଆଶାବ୍ୟକ୍ତ କରିଛନ୍ତି ଏହାଦ୍ୱାରା ସେଦେଶରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ଉପଯୁକ୍ତ ପରିବେଶ ସୃଷ୍ଟି ହୋଇପାରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ଏକ ସମ୍ଭାଦପତ୍ର ସହ ସାକ୍ଷାତକାର ବେଳେ ଶ୍ରୀ ମୋଦି କହିଛନ୍ତି ଭାରତ ହେଉଛି ମାଳଦ୍ୱୀପର ଘନିଷ୍ଠ ଓ ନିକଟତମ ପଡ଼ୋଶୀ ରାଷ୍ଟ୍ର ଏଣୁ ସେ ଦେଶର ନାଗରିକମାନଙ୍କର ଆଶା ଆକାଂକ୍ଷା ପ୍ରରଣ ପାଇଁ ଏକ ସ୍ଥିର ଶାନ୍ତ ଓ ସମୃଦ୍ଧ ରାଷ୍ଟ୍ର ଭାବେ ମାଳଦ୍ୱୀପ ଉଭା ହେବ ବୋଲି ଭାରତ ଚାହୁଁଛି ପ୍ରଧାନମନ୍ତ୍ରୀ କହିଛନ୍ତି ସେଦେଶରେ ସାଂପ୍ରତିକ ରାଜନୈତିକ ଘଟଣାବଳୀକୁ ନେଇ ଅନ୍ତର୍ଜାତୀୟ ସ୍ତରରେ ଉଦ୍ବେଗ ପ୍ରକାଶ ପାଇଛି ମାଳଦ୍ୱୀପ ରାଷ୍ଟ୍ରପତି ଅବଦୁଲ୍ଲା ୟାମିନ୍ ଗତ ଫେବୃୟାରୀ ମାସରୁ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିବା ପରେ ଭାରତ ଓ ମାଳଦ୍ୱୀପ ମଧ୍ୟରେ ସଂପର୍କ ବାଧାପ୍ରାପ୍ତ ହୋଇଛି ପୂର୍ବତନ ରାଷ୍ଟ୍ରପତି ମହମ୍ମଦ ନସିଦ୍ ଏବଂ ଅନ୍ୟ ରାଜନୈତିକ ବନ୍ଦୀମାନଙ୍କ ପୁନଃ ବିଚାର ପାଇଁ ସେ ଦେଶର ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେବା ପରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଥିଲା

ନେପାଳ ସଂକ୍ରାନ୍ତରେ ଶ୍ରୀ ମୋଦି କହିଛନ୍ତି ନୂଆଦିଲ୍ଲୀ ଓ କାଠମାଣ୍ଡୁ ମଧ୍ୟରେ ବହୁ ପୁରାତନ ଘନିଷ୍ଠ ଓ ବନ୍ଧୁତାପୂର୍ଣ୍ଣ ସଂପର୍କ ରହିଆସିଛି ଏବଂ ଦୁଇଦେଶ ମଧ୍ୟରେ ହଜାର ହଜାର ବର୍ଷର ପାରିବାରିକ ସଂପର୍କ ମଧ୍ୟ ରହିଆସିଛି ନେପାଳ ସହ ପ୍ରତିରକ୍ଷା ନିରାପତ୍ତା ବାଶିଜ୍ୟ ପୁଞ୍ଜିନିବେଶ ଓ ଉନ୍ନୟନ ଭାଗିଦାରୀ ସଂପର୍କ ଆହୁରି ଘନିଷ୍ଠ ହୋଇଛି ଭାରତ ଶ୍ରୀଲଙ୍କା ସଂପର୍କ ସଂକ୍ରାନ୍ତରେ ଉଲ୍ଲେଖ କରିବାକୁ ଯାଇ ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତର ନିରାପତ୍ତା ପ୍ରତି ସେ ଦେଶ ଧ୍ୟାନ ରଖିବ ବୋଲି ତାଙ୍କର ଦୃଢ଼ ଆଶା ରହିଛି

ସ୍ୱାଧୀନତା ଦିବସ ପାଇଁ ଯେଉଁଭଳି ଭାବେ ଟ୍ରାଫିକ୍ ନିୟନ୍ତ୍ରଣ ବ୍ୟବସ୍ଥା ଗ୍ରହଣ କରାଯାଇଥାଏ ଆଜି ମଧ୍ୟ ସେହିଭଳି ଟ୍ରାଫିକ୍ ବ୍ୟବସ୍ଥା ଲାଗୁ କରାଯିବ

ଆଜି ଏବଂ ସ୍ୱାଧୀନତା ଦିବସ ଦିନ ଏହି ରାସ୍ତାଗୁଡ଼ିକରେ ଯାନବାହାନ ଚଳାଚଳକୁ ବନ୍ଦ ରଖାଯାଇଥିବାରୁ ଅନ୍ୟ ରାସ୍ତା ଦେଇ ଚଳାଚଳର ବ୍ୟବସ୍ଥା କରାଯାଇଛି ପାର୍କି ଲେବୁଲ୍ ନଥିବା ଯାନଗୁଡ଼ିକ ତିଲକମାର୍ଗ ମଥୁରା ରୋଡ ବାହାଦ୍ରଶାହା ଜାଫର ମାର୍ଗ ସ୍ତବାସ ମାର୍ଗ ଜବାହାରଲାଲ ନେହେରୁ ମାର୍ଗ ଏବଂ ନିଜାମୁଦ୍ଦିନ ପୋଲ ଓ ଆଇଏସ୍ବିଟି ପୋଲ ମଧ୍ୟରେ ଚଳାଚଳ ନ କରିବା ପାଇଁ କୁହାଯାଇଛି

ଅମିତ୍ ଶାହା ବିଜେପି ସଭାପତି ଅମିତ ଶାହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ନେତୃତ୍ୱରେ ଆୟୁଷ୍ମାନ ଭାରତ ଯୋଜନା ସ୍ୱଚ୍ଚ ଭାରତ ମିଶନ ଭଳି ଅନେକ କ୍ରାନ୍ତିକାରୀ ଯୋଜନା ସାଧାରଣ ଲୋକମାନଙ୍କ ପାଇଁ କାର୍ଯ୍ୟକାରୀ କରାଯାଇଛି କୃଷକମାନଙ୍କ ପାଇଁ ସର୍ବନିମ୍ନ ସମର୍ଥନ ମୂଲ୍ୟ ମଧ୍ୟ ବୃଦ୍ଧି କରାଯାଇଛି ଉତ୍ତରପ୍ରଦେଶର ମିରଟ୍ଠାରେ ଦୁଇଦିନିଆ ରାଜ୍ୟ କାର୍ଯ୍ୟକାରୀ ବୈଠକର ଉଦ୍ଯାପନୀ ଉତ୍ସବରେ ଉଦ୍ବୋଧନ ଦେଲାବେଳେ ଶ୍ରୀ ଶାହା କହିଛନ୍ତି ଦେଶର ସର୍ବବିଧ ବିକାଶ ହେଉଛି ବିଜେପି ସରକାରଙ୍କର ଲକ୍ଷ୍ୟ ସରକାରଙ୍କ ଦ୍ୱାରା କରାଯାଇଥିବା କାର୍ଯ୍ୟ ଓ ଯୋଜନାଗୁଡ଼ିକ ସଂକ୍ରାନ୍ତରେ ଲୋକମାନଙ୍କୁ ଅବଗତ କରାଇବା ସଙ୍ଗେସଙ୍ଗେ ପ୍ରଚାର କରିବା ପାଇଁ ସେ ପାର୍ଟିର କର୍ମକର୍ତ୍ତାମାନଙ୍କୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସମେତ ପାର୍ଟିର ଶହଶହ ସଂଖ୍ୟକ ନେତା ଏହି ବୈଠକରେ ଯୋଗ ଦେଇଥିଲେ

ଭାଇଚାରା ଓ ପରସ୍କର ଆଦାନ ପ୍ରଦାନ ବାର୍ତ୍ତା ପ୍ରଚାର ପାଇଁ ଭାରତୀୟ ଦୂତାବାସଗୁଡ଼ିକ ପକ୍ଷରୁ ଅନେକ କାର୍ଯ୍ୟକ୍ରମର ଆୟୋଚ୍ଚନ କରାଯିବ ଭାରତୀୟ ସାଂସ୍କୃତିକ ସଫପର୍କ ପରିଷଦ ଓ ବିଶ୍ୱ ପଞ୍ଜାବୀ ସଂଗଠନ ପକ୍ଷରୁ ନୂଆଦିଲ୍ଲୀରେ ମିଳିତ ଭାବେ ଆୟୋଜିତ ଗୁରୁବାଣୀ କୀର୍ତ୍ତନ ଉହବରେ ଯୋଗଦେବା ଅବସରରେ ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ କହିଛନ୍ତି ବର୍ତ୍ତମାନର ସୁରକ୍ଷାବାଦ ଯୁଗରେ ଗୁରୁ ନାନକଙ୍କର ଭାଇଚାରା ଓ ଆଦାନପ୍ରଦାନ ବାଣୀଠାରୁ ଆଉ କୌଣସି ବାଣୀ ଉପଯୁକ୍ତ ନୁହେଁ

ଆକାଶବାଣୀ ସହ ଆଲୋଚନା କରି ପାଶିପାଗ ବିଜ୍ଞାନ ବିଭାଗର ବୈଜ୍ଞାନିକ ଚରଣ ସିଂ କହିଛନ୍ତି ଜନ୍ମୁ କାଶ୍ମୀର ହିମାଚଳ ପ୍ରଦେଶ ଉତ୍ତରାଖଣ୍ଡ ଉତ୍ତର ପ୍ରଦେଶ କେରଳ ଉପକୂଳ କର୍ଣ୍ଣାଟକ ଛତିଶଗଡ଼ ଏବଂ ଦକ୍ଷିଣ ପୂର୍ବ ରାଜ୍ୟଗୁଡ଼ିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି ସେ କହିଛନ୍ତି ଏବେ ମୌସୁମୀ ବାୟୁ ଅତ୍ୟନ୍ତ ସକ୍ରିୟ ଥିବାରୁ ବିଭିନ୍ନ ରାଜ୍ୟରେ ଆଶାନୁର୍ପ ବର୍ଷା ହୋଇଯାଇଛି ଡବୂ ବି ରେନ୍ ଫର୍କାଷ୍ଟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିଝଡ଼ ଅବପାତରେ ପରିଣତ ହେବାର ସମ୍ଭାବନା ଥିବାରୁ ସମୁଦ୍ରକୁ ଯାଇଥିବା ମସ୍ୟଜୀବୀମାନଙ୍କୁ କ୍ରଳକୁ ଫେରିଆସିବା ପାଇଁ ପାଣିପାଗ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି ପାଣିପାଗ ବିଭାଗ କହିଛି ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ଓଡ଼ିଶା ଉପକଳରେ ସୃଷ୍ଟି ହୋଇଥିବା ଘର୍ଣ୍ଣିଝଡ଼ ଲଘ୍ରଚାପରେ ଆଜି ପରିଣତ ହେବ

ପାକିସ୍ତାନ ଜଳରାଶିରେ ଅବୈଧ ଭାବେ ପ୍ରବେଶ କରିଥିବା ଅଭିଯୋଗରେ ସେମାନଙ୍କୁ ଗିରଫ କରାଯାଇଥିଲା ପାକିସ୍ତାନର ଗଣମାଧ୍ୟମଗୁଡ଼ିକରେ କୁହାଯାଇଛି ସେହି ମସ୍ୟକ୍ତୀବୀମାନଙ୍କୁ କରାଚୀର ମଲ୍ଲୀର ଜେଲ୍ରୁ କାର୍କନ୍ମେଣ୍ଟ୍ ରେଲୱେଷ୍ଟେସନ୍ ନିଆଯାଇଛି ଏବଂ ସେଠାରୁ ସେମାନଙ୍କୁ ଲାହୋର ନିଆଯିବ ମସ୍ୟଜୀବୀମାନଙ୍କୁ ଆଜି ୱାଘା ସୀମାରେ ଭାରତୀୟ ଅଧିକାରୀମାନଙ୍କୁ ହସ୍ତାନ୍ତର କରାଯିବ ଆରବ ସାଗର ଜଳରାଶିରେ ନିର୍ଦ୍ଦିଷ୍ଟ ସୀମାରେଖା ନଥିବାରୁ ପାକିସ୍ତାନ ଭାରତୀୟ ମସ୍ୟଜୀବୀମାନଙ୍କୁ ବାରମ୍ଭାର ଗିରଫ କରୁଥିଲାବେଳେ ଭାରତ ମଧ୍ୟ ପାକିସ୍ତାନ ମସ୍ୟଜୀବୀମାନଙ୍କୁ ଗିରଫ କରୁଛି ସୋମନାଥ ହେଲ୍ଥ ଲୋକସଭାର ପୂର୍ବତନ ବାଚସ୍କତି ସୋମନାଥ ଚାଟାର୍ଜୀ ସାମାନ୍ୟ ହୃଦ୍ଘାତରେ ଆକ୍ରାନ୍ତ ହେବାରୁ ଗତକାଲିଠାରୁ ତାଙ୍କୁ ଭେଷ୍ଟିଲେଟର୍ରେ ରଖାଯାଇଛି କୋଲ୍କାତାର ଯେଉଁ ବେସରକାରୀ ହସ୍କିଟାଲ୍ରେ ତାଙ୍କର ଚିକିତ୍ସା କରାଯାଉଛି ସେହି ହସ୍କିଟାଲ୍ ପକ୍ଷରୁ କୁହାଯାଇଛି ତାଙ୍କର ସ୍ୱ୍ୟାସ୍ଥାବସ୍ଥା ସ୍ଥିର ରହିଛି ଏବଂ ତାଙ୍କୁ ଡାଏଲିସିସ୍ ଚିକିତ୍ସା କରାଯାଉଛି ଔଷଧ ପ୍ରତି ସେ ପ୍ରତ୍ରିକିୟା ପ୍ରକାଶ କରୁଛନ୍ତି କିନ୍ତୁ ତଥାପି ତାଙ୍କୁ ଭେଷ୍ଟିଲେଟର୍ରେ ରଖାଯାଇଥିବା ହସ୍କିଟାଲ୍ ପକ୍ଷରୁ କୁହାଯାଇଛି ଅଣାନବେ ବର୍ଷ ବୟସ୍କ ଶ୍ରୀ ଚାଟାର୍ଜୀଙ୍କୁ ବୃକକ୍ ସଂକ୍ରମଣ ଯୋଗୁଁ ଗତ ମଙ୍ଗଳବାର ଦିନ ହସ୍କିଟାଲ୍ରେ ଭର୍ତ୍ତି କରାଯାଇଥିଲା

ଏହାଦ୍ୱାରା ନୂଆ ସରକାରଙ୍କୁ କ୍ଷମତା ହସ୍ତାନ୍ତର ପ୍ରକ୍ରିୟା ଆରମ୍ଭ ହେବ ଜାତୀୟ ପରିଷଦ ପାଇଁ ବାଚସ୍କତି ଓ ଉପବାଚସ୍କତିଙ୍କୁ ବୁଧବାର ଦିନ ନିର୍ବାଚିତ କରିବ